ଶ୍ରୀ ଶାହା କହିଛନ୍ତି ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି

ଏଥିସହିତ ଆଜିକାଲି ବହୁଳଭାବେ ଆବଶ୍ୟକ ହେଉଥିବା ସାନିଟାଇଜର ମଧ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତୀ ପରାମର୍ଶ ଦେଇଛନ୍ତି